ଯେଉଁମାନଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିବ କେବଳ ସେମାନଙ୍କୁ ବିଧାନସଭା ମଧ୍ଧକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ଆସନ୍ତାକାଲି ବିଭିନ୍ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ବୈଠକରେ ଉପସ୍ରାପନ କରାଯିବ

ଏହି କେନ୍ଦୀୟ ଟିମ୍ରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୁପକ୍ଷ ଆଇଜି ସଦସ୍ୟ ଅମିତ୍ ମଲ୍କିକ୍ ଅଛନ୍ତି ଏହି ଟିମ୍ ଶିମିଳିପାଳ ଗସ୍ତ କରିବା ସହ କଙ୍ଗଲରେ ନିଆଁ ଲାଗିବାର କାରଣ ଏବଂ ନିରାକରଣ ବିଷୟରେ ଅନୁଧ୍ଧାନ କରିବେ

ଶ୍ରଦ୍ଧାଳୁମାନେ ଏବେ ଧାଡିରେଯାଇ ଶ୍ରୀଲୋକନାଥଙ୍କୁ ଦର୍ଶନ କରିବା ସଙ୍ଗେ ସଙ୍ଗେ ପ୍ରଜାର୍ଚ୍ଚନା କରୁଛନ୍ତି